ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଗତକାଲି ପ୍ରଧାନମନ୍ତ୍ରୀ ଲକ୍ଷ୍ନୌଠାରେ ଦୁଇଦିନିଆ ଟ୍ରାନ୍ସଫର୍ମିଙ୍ଗ୍ ଅର୍ବାନ୍ ଲ୍ୟାଣ୍ଡ୍ସ୍କେପ୍ କାର୍ଯ୍ୟକ୍ରମର ଉଦ୍ଯାପନ ଉତ୍ସବରେ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅମୃତ ଯୋଜନା ଏବଂ ସ୍କାର୍ଟ ସିଟି ଯୋଜନାର ତିନି ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଥିଲା ଏଥିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ତାଙ୍କ ସରକାରର ଏକମାତ୍ର ମନ୍ତ୍ର ହେଉଛି କୌଣସି ବାଛ ବିଚାର ନ ରଖି ସମସ୍ତଙ୍କର ବିକାଶ ଘଟାଇବା

ତାଙ୍କ ସରକାରର ଶାସନ ସ୍ପଚ୍ଛ ଏବଂ ସ୍କାର୍ଟ ଏହା ଦ୍ୱାରା ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି

ରାଧାମୋହନ ମେଘାଳୟ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ସବୁମନ୍ତେ ସାହାଯ୍ୟ କରିବାକୁ କୂଷି ବୈଜ୍ଞାନିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି

ଏହି ଅବସରରେ ସେ ଏହି କେନ୍ଦ୍ରର ବୈଜ୍ଞାନିକ ଓ ଗବେଷକମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ

କୋଚିନ୍ ବନ୍ଦର ଟ୍ରଷ୍ଟ୍ ପକ୍ଷରୁ ପର୍ଯ୍ୟଟନର ବିକାଶ ପାଇଁ ଏହି ଭିଭିଭୂମି ନିର୍ମାଣ କରାଯାଉଛି

ଏଥିରେ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାୱଡେକର ଅଧ୍ୟକ୍ଷତା କରିଥିଲେ

ମହା ଅଲ୍ପାର୍ଟି ମରାଠା ସଂପ୍ରଦାୟ ପାଇଁ ସ୍ଥାନ ସଂରକ୍ଷଣ ନିମନ୍ତେ ଏକ ଆଇନ ପ୍ରଣୟନ ବା ପ୍ରସ୍ତାବ ଗ୍ରହଣ ପାଇଁ ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ କହିଛନ୍ତି ମରାଠା ସଂପ୍ରଦାୟକୁ ସରକାରୀ ଚାକିରିରେ ସଂରକ୍ଷଣର ସୁଯୋଗ ଦେବା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପଭି ଗ୍ରହଣ କରାଯିବା ପରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି

ମୋହାଲିଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଇପ୍ ଦ୍ୱାରା ଗ୍ୟାସ୍ ଯୋଗାଣ ହେଲେ ଲୋକଙ୍କ ଆର୍ଥକ ବୋଝ କମିବ ଏହି ଅବସରରେ ସେ ମୋହାଲିଠାରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନର ଶୁଭ ଦେଇଥିଲେ ପଞ୍ଜାବରେ ହେବାକୁ ଥିବା ଏହି ପ୍ରତିଷ୍ଠାନ ମହିଳାଙ୍କ ପାଇଁ ସାରା ଦେଶରେ ପ୍ରଥମ ଏହାଛଡ଼ା ସେ ଏକ ପ୍ରଧାନମନ୍ତ୍ରୀ କୁଶଳ କେନ୍ଦ୍ର ଉଦ୍ଘାଟନ କରିଥିଲେ ଏବଂ ଏହା କେବଳ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଏହି ଦୁଇଟିଯାକ ପ୍ରତିଷ୍ଠାନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ତିଆରି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ ଆସାମ ସୋନଓାଲ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ ଭାରତ ଭୂଟାନ ସୀମାରେ ଚାରିଲେନ୍ ବିଶିଷ୍ଟ ରାଜପଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ରାଜି ହୋଇଛନ୍ତି ଏହା ଫଳରେ ଆସାମର ସୀମାନ୍ତ ଜିଲ୍ଲାଗୁଡ଼ିକରେ ବୈପ୍ଲବିକ ପରିବର୍ତ୍ତନ ଆସିବ ଏବଂ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ଘଟିବ ଅପରପକ୍ଷରେ ଜାତୀୟ ନାଗରିକ ରେଜିଷ୍ଟରର ଚିଠା ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସମଗ୍ର ଆସାମରେ ଅଧିକ ସଂଖ୍ୟକ ନିରାପତ୍ତା ବାହିନୀର ଯବାନମାନଙ୍କୁ ମୁତ୍ୟନ କରାଯାଇଛି ଉତ୍ତେଜନାପ୍ରବଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ସରକାର ସୁଦୃଢ଼ କରିଛନ୍ତି ଏହି ନାଗରିକ ଚିଠା ତାଲିକାରୁ ବାଦ୍ ପଡ଼ିବା ନେଇ କିଛି ସ୍ଥାନୀୟ ଅଧିବାସୀଙ୍କ ମନରେ ଯେଉଁ ସଂଶୟ ସୃଷ୍ଟି ହୋଇଛି ସେ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ ସୋନୱାଲ କହିଛନ୍ତି

କେକେ ପୁଲିସ୍ ଜାମ୍ମୁ କାଶ୍ମୀରରେ ହିଜିବୁଲ୍ ମୁଜାହିଦିନ୍ର ସନ୍ଦିଗ୍ନ ଆତଙ୍କବାଦୀମାନେ ଅପହୃତ ହୋଇଥିବା ସ୍ୱତନ୍ତ୍ର ପୁଲିସ୍ ଅଧିକାରୀଙ୍କ ମୁକ୍ତି ସଂକ୍ରାନ୍ତ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି ଏହି ଭିଡ଼ିଓରେ ସଂପୃକ୍ତ ପୁଲିସ୍ ଅଧିକାରୀ ତାଙ୍କୁ ହିଜିବୁଲ୍ ମୁଜାହିଦିନ୍ ଆତଙ୍କବାଦୀ ମୁକ୍ତ କରିଥିବା କଥା କହୁଛନ୍ତି ସକିଲ୍ ଅହମ୍ମଦ ନାମକ ଏହି ଅଧିକାରୀଙ୍କୁ କିଛି ଅଜ୍ଞାତ ଆତଙ୍କବାଦୀ ପୁଲୱାମା ଜିଲ୍ଲାରୁ ଗତକାଲି ଅପହରଣ କରି ନେଇଥିଲେ ତେବେ ସେ ଏଯାଏଁ ତାଙ୍କ ଘରେ ପହଞ୍ଚୁ ନାହାନ୍ତି ସ୍ୱତନ୍ତ୍ର ପୁଲିସ୍ ଅଧିକାରୀମାନଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ଆତଙ୍କବାଦୀମାନେ ଚାପ ପ୍ରୟୋଗ କରୁଛନ୍ତି କିନ୍ଦର କେଳାସ ଯାତ୍ରା ହିମାଚଳ ପ୍ରଦେଶର କିନାଉର୍ ଜିଲ୍ଲାରେ ଆକସ୍ମିକ ବନ୍ୟା ଆସିବା ଫଳରେ ଦୁଇଜଣ ତୀର୍ଥଯାତ୍ରୀ ଭାସିଯାଇଛନ୍ତି

ପ୍ରତିକୂଳ ପାଗ ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି

ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶ ଆର୍କେ ମଲ୍ଲିକ କହିଛନ୍ତି ଯେ ସୁରକ୍ଷାକର୍ମୀମାନେ ସେଠାରୁ ଗୁଳିଭରା ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି ବ୍ୟାଡମିଣ୍ଟନ୍ ରୁଷିଆନ୍ ଓପନ ବ୍ୟାଡମିଷ୍କନ ପୁରୁଷ ସିଙ୍ଗିଲ୍ସ ଟାଇଟଲ୍ ପାଇଁ ଆକି ଭାରତର ସୌରଭ ବର୍ମା ଓ ଜାପାନର କୋକି ୱାତନବେଙ୍କ ମଧ୍ୟରେ ବ୍ଲାଡିଭୋଷ୍ଟକ୍ଠାରେ ମୁକାବିଲା ହେବ ମିକ୍କଡ ଡବଲ୍ସ ଫାଇନାଲ୍ରେ ଆକି ଭାରତୀୟ ଯୋଡ଼ି ରୋହନ କପୁର ଏବଂ କୁହୁ ଗର୍ଗ ରୁଷିଆ ଓ କୋରିଆ ଯୋଡ଼ି ଭ୍ଲାଡିମିର୍ ଇଭାନଭ ଏବଂ ମିନ୍ କ୍ୟୁଙ୍ଗ୍ କିମ୍ଙ୍କୁ ଭେଟିବେ

ରେସ୍ଲିଂ ଆଗାମୀ ଏସୀୟ ଖେଳକୁଦ ପ୍ରତିଯୋଗିତାରେ ପଦକ ଆଶାୟୀ ଭାରତୀୟ ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଓ ସନ୍ଦୀପ ତୋମାର ଇସ୍ତାନବୁଲ୍ଠାରେ ଅନୁଷ୍ଠିତ ୟାସାର ଡୋଗୁ ଆନ୍ତର୍ଜାତିକ ପ୍ରତିଯୋଗିତାରେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି ଉଭୟ ବଜରଙ୍ଗ ପୁନିଆ ଓ ସନ୍ଦୀପ ତୋମାର ସ୍ପର୍ଣ୍ଣପଦକ ମ୍ୟାଚ୍ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ଅନ୍ୟତମ ଭାରତୀୟ ଖେଳାଳି ଭିକି ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି